ପ୍ରେଜ୍ ମ୍ୟାଁମାର ମ୍ୟାଁମାର ସହିତ ସହଭାଗିତାକୁ ଭାରତ ସର୍ବାଧିକ ଗୁରୁତ୍ୱ ଦେଉଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାଁମାରର ରାଷ୍ଟ୍ରପତି ୟୁ ଓ୍ୱିନ୍ ମିଷ୍ଟ୍ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି ଯେ ଆକ୍ ଇଷ୍ଟ୍ ନୀତି ଅନୁଯାୟୀ 'ପଡ଼ୋଶୀ ପ୍ରଥମେ'କୁ ଭାରତ ବିଶ୍ୱାସ କରେ ନିଜ ଦେଶରେ ଅପରାଧିକ ପୃଷଭୂମି ଥିବା ଗୋଷ୍ଠୀକୁ ଅନ୍ୟମାନଙ୍କ ପାଇଁ ନିୟୋଜିତ କରିବାକୁ ମ୍ୟାଁମାର ପ୍ରଶ୍ରୟ ଦେଉନଥିବାରୁ ରାଷ୍ଟ୍ରପତି ଏହାକୁ ପ୍ରଶଂସା କରିଛନ୍ତି

ତାଙ୍କ ସହ ଦେଶର ପ୍ରଥମ ମହିଳା ତଥା ପନ୍ନୀ ଡ୍ୟା ଚୋ ଚୋ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସେହି ପ୍ରତିନିଧି ଦଳ ସହ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି ମ୍ୟାଁମାର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବୁଦ୍ଧ ଗୟା ଓ ଆଗ୍ରା ପରିଦର୍ଶନ କରିବାର କାର୍ଯ୍ୟକ୍ମ ରହିଛି ସାଇନ୍ନ ଡେ ଜାତୀୟ ବିଜ୍ଞାନ ଦିବସ ଆଜି ପାଳିତ ହେଉଛି ରମଣ ଇଫେକୃ ଉଭାବନ ସ୍କୁତିରେ ଜାତୀୟ ବିଜ୍ଞାନ ପାଳନ କରାଯାଇଥାଏ ଆଜିର ଦିନରେ ସାର୍ ସିଭି ରମଣ ରମଣ ଇଫେକ୍ ଉଭାବନ କରିଥିବା ବିଷୟରେ ଘୋଷଣା କରିଥିଲେ

ଚଳିତବର୍ଷର କାତୀୟ ବିଜ୍ଞାନ ଦିବସର ଶୀର୍ଷକ ବିଜ୍ଞାନରେ ମହିଳା ରଖାଯାଇଛି ବିଜ୍ଞାନ କ୍ଷେତ୍ରରେ ଅଧିକରୁ ଅଧିକ ଲୋକମାନଙ୍କୁ ଜଡିତ କରିବା ଲକ୍ଷ୍ୟରେ ଏହି ଶୀର୍ଷକ ଚୟନ କରାଯାଇଛି ଜାତୀୟ ବିଜ୍ଞାନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରିବେ ଅନେକ ମହିଳା ବୈଜ୍ଞାନିକଙ୍କୁ ଆଜି ମଧ୍ୟ ପୁରସ୍କୃତ କରାଯିବ

ଏହାମଧ୍ୟରେ ଜାତୀୟ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଏବଂ ଯୋଗାଯୋଗ ପ୍ରରସ୍କାର ଗବେଷଣାକୁ ଉହାହିତ କରିବା ପାଇଁ ଲେଖା ସକାଶେ ବିଭିନ୍ନ ପୁରସ୍କାର ଓ ସମାଜର ହିତସାଧନ ଲାଗି ବୈଷୟିକ ଜ୍ଞାନର ପ୍ରୟୋଗ ମାଧ୍ୟମରେ ଉତ୍କର୍ଷ ହାସଲ କରିଥିବା ମହିଳା ବୈଜ୍ଞାନିକ ମାନଙ୍କ ପାଇଁ କାତୀୟ ପୁରସ୍କାର ପ୍ରଭୂତି ଅନ୍ତର୍ଭୁକ୍ତ ରାଷ୍ଟ୍ରପତି କହିଛନ୍ତି ବିଜ୍ଞାନ ଗବେଷଣାର ସୁଫଳ ସମାଜର ଗରିବ ଓ ଅବହେଳିତ ଲୋକାମାନଙ୍କ ପାଖରେ ପହଞ୍ଚପାରିଲେ ଏହା ସଫଳ ହୋଇଛି ବୋଲି କୁହାଯିବ ଯୁବକ ମହିଳା ଓ ସାମାଜିକ ଅର୍ଥନୈତିକ ଅନଗ୍ରସର ଶ୍ରେଣୀ ନିକଟରେ ବିଜ୍ଞାନର ସୁଫଳ ପହଞ୍ଚପାରିଲେ ବିଜ୍ଞାନ ପାଇଁ ଏହା ସବୁଠୁ ବଡ ସଫଳତା ବିବେଚିତ ହେବ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ନ୍ତଆଦିଲ୍ଲୀରେ ଜାତୀୟ ବିଜ୍ଞାନ ଦିବସ ଉହବରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ ଦେଶରେ ବିଜ୍ଞାନ ଗବେଷଣାର ଉନ୍ନତି ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ବିଜ୍ଞାନକୁ ଲୋକମାନଙ୍କର ମଙ୍ଗଳ ପାଇଁ ଉପଯୋଗ କରାଯାଇ ଏହାର ସ୍ରଫଳ ସମସ୍ତଙ୍କ ପାଖରେ ପହଞ୍ଚା ଯାଇପାରିବ ଚଳିତବର୍ଷର ଜାତୀୟ ବିଜ୍ଞାନ ଦିବସର ଶୀର୍ଷକ ଉପରେ ଶ୍ରୀ କୋବିନ୍ଦ କହିଛନ୍ତି ମହିଳାମାନଙ୍କୁ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ ପାଇଁ ଉସାହିତ କରିବା ଉଦ୍ଦେଶ୍ୟରେ ଏହା ରଖାଯାଇଛି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ବିଜ୍ଞାନ ଦିବସ ଅବସରରେ ବୈଜ୍ଞାନିକ ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଇଛନ୍ତି ଉପରାଷ୍ଟ୍ରପତି ତାଙ୍କ ବାର୍ଭାରେ ସମସ୍ତ ପ୍ରକାରର ଗବେଷଣା ତଥା ବିଜ୍ଞାନ ଓ ବୈଷୟିକ ଜ୍ଞାନର ପ୍ରୟୋଗ ଲୋକମାନଙ୍କର ମଙ୍ଗଳ ପାଇଁ ହେବା ଉଚିତ୍ ବୋଲି ବୈଜ୍ଞାନିକ ସମ୍ପ୍ରଦାୟକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଦେଶରେ ଗବେଷଣା ଓ ନୁଆ ନୁଆ ଜ୍ଞାନ କୌଶଳର ଉଦ୍ଭାବନ ପାଇଁ ଉତ୍ତମ ବାତାବରଣ ସୃଷ୍ଟି କରିବା ଲାଗି ସରକାର ଅହରହ ଉଦ୍ୟମ କରୁଛନ୍ତି ଭାରତରେ ବିଜ୍ଞାନ ଉଚ୍ଚ ଶିଖରରେ ପହଞ୍ଚୁ ଓ ଯୁବପିଢ଼ୀ ମଧ୍ୟରେ ବିଜ୍ଞାନ ପ୍ରତି ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି

ଗଣ୍ଡଗୋଳ ସୃଷ୍ଟିକାରୀଙ୍କ ଉପରେ ପୁଲିସ ତୀକ୍ଷ୍ମ ନଜର ରଖିବା ସହ ନିରାପତ୍ତା ବାହିନୀର ପାଟ୍ରୋଲିଂକୁ କଡାକଡି କରାଯାଇଛି ବୋଲି କଣେ ପୁଲିସ ଅଧିକାରୀ କହିଛନ୍ତି

ଲୋକମାନଙ୍କ ମନରୁ ଭୟ ଦୂରକରିବା ଓ ଆସ୍ଥା ସ୍ଥାପନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଶାନ୍ତିକମିଟି ବୈଠକମାନ ଅନୁଷ୍ଠିତ ହେଉଛି ଜାତୀୟ ରାଜଧାନୀ ଅଞ୍ଚଳର ଶାନ୍ତି ବଜାୟ ରଖିବା ଓ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଭାଇଚାରା ବଜାୟ ରଖିବା ପାଇଁ ପୁଲିସ ପ୍ରୟାସ ଆରମ୍ଭ କରିଛି ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ବୈଠକରେ ଆଇନ୍ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ସାଂପ୍ରଦାୟିକ ହିଂସାକୁ ଉସୁକାଉଥିବା ଗୋଷ୍ଠୀଠାରୁ ଦୂରେଇ ରହିବା ସହିତ ଜନସାଧାରଣ ଗୁଜବକୁ ବିଶ୍ୱାସ ନ କରିବାକୁ ଆହ୍ପାନ ଦେଇଛନ୍ତି ଅନ୍ୟପକ୍ଷରେ ଆଇନ୍ଶୃଙ୍ଖଳା ଦାୟିତ୍ୱରେ ଥିବା ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ଏସ୍ଏନ୍ ଶ୍ରୀବାସ୍ତଙ୍କୁ ଦିଲ୍ଲୀ ପୁଲିସ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ସେ ଏହି ଦାୟିତ୍ୱ ନେବା ପରଠାରୁ ଜାତୀୟ ରାଜଧାନୀରେ ଉତ୍ତର ପୂର୍ବ ଅଞ୍ଚଳର ପରିସ୍ଥିତିରେ ଉନ୍ନତି ଘଟିବା ଦେଖାଦେଇଛି

ରାଜନାଥ ସିଂହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସମଗ୍ର ବିଶ୍ୱ ଐକ୍ୟବଦ୍ଧ ହୋଇ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ଚଳାଇଛି ଓ ଆନ୍ତର୍ଜାତିକ ଶାନ୍ତି ପାଇଁ ପାକିସ୍ତାନ ଭଳି ଦେଶଗୁଡ଼ିକ ବିରୁଦ୍ଧରେ ଭାରତକୁ ବିଶ୍ୱର ବହୁ ବଡବଡ ଦେଶଗୁଡ଼ିକର ସମର୍ଥନ ମିଳୁଛି ନୂଆଦିଲ୍ଲୀରେ ଏକ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ପାକିସ୍ତାନ ଉପରେ ସାମୁହିକ କୃଟନୈତିକ ଚାପର ପ୍ରଭାବ ଦେଖିବାକୁ ମିଳିଛି ପାକିସ୍ତାନ ସନ୍ତାସବାଦକୁ ସାହାଯ୍ୟ ଓ ସମର୍ଥନ ଦେଉଥିବାରୁ ଏହାକୁ ସେଥିପାଇଁ ଉତ୍ତରଦାୟୀ କରାନଯିବା ପର୍ଯ୍ୟନ୍ତ ପାକିସ୍ତାନ ତାହାର ଦୋହରାନୀତି କାରି ରଖିବ ବୋଲି ସେ କହିଛନ୍ତି ଶ୍ରୀ ସିଂହ କହିଛନ୍ତି ପାକିସ୍ତାନରେ ଭିଆଇପି ମର୍ଯ୍ୟାଦା ପାଉଥିବା ହଫିକ୍ ସୟିଦ୍ ଭଳି ସନ୍ତାସବାଦୀମାନେ ବର୍ତ୍ତମାନ କେଲ୍ଭିତରେ ରହିଛନ୍ତି କିନ୍ତୁ ସନ୍ତାସବାଦର ମୂଳୋତ୍ପାଟନ ପାଇଁ ଏହା ଯଥେଷ୍ଟ ନୁହେଁ ସେ କହିଛନ୍ତି ବାଲାକୋଟ ବିମାନ ଆକ୍ରମଣ ମାଧ୍ୟମରେ ସୀମା ଅଞ୍ଚଳ ସନ୍ତାସବାଦୀ ମୌଳିକ ଢ଼ାଞ୍ଚାର ମୁଖ୍ୟ କେନ୍ଦ୍ର ହୋଇ ରହିବ ନାହିଁ ବୋଲି ଭାରତ କଡା ସନ୍ଦେଶ ଦେଇଛି ସେ କହିଛନ୍ତି ବାଲାକୋଟ ବିମାନ ଆକ୍ରମଣ ସୀମା ସେପଟର ନୀତିରେ ପରିବର୍ତ୍ତନ ଆଶିପାରିଥିବାବେଳେ ଆମର ସଂକଳ୍ପବଦ୍ଧତା ଓ କ୍ଷମତାର ପ୍ରଦର୍ଶନ କରିଛି ପ୍ରତିରକ୍ଷାମନ୍ତୀ କହିଛନ୍ତି ସାମରିକ ବାହିନୀ ଓ ସରକାରଙ୍କର ଦୂଢ଼ ମନୋବଳ ତଥା ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇଛି ଓ ଏ କ୍ଷେତ୍ରରେ କଠୋର ନିଷ୍ପଭିମାନ ନିଆଯାଇପାରିଛି

ଡବ୍ୟୁଏଚ୍ଓ ଭାଇରସ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ନ୍ତନ କରୋନା ଭାଇରସର ଗୋଟିଏ ଦେଶରୁ ଅନ୍ୟ ଦେଶକୁ ସଂକ୍ରମିତ ହେବାରେ ଲାଗିଥିବାରୁ ସାରା ବିଶ୍ୱକୁ ବ୍ୟାପିବାର ଆଶଙ୍କା ସ୍କଷ୍ଟି ହୋଇଛି ବିଭିନ୍ନ ଦେଶରେ ଏହାକୁ ବ୍ୟାପିବାକୁ ନଦେବା ପାଇଁ ଜାରି ରହିଥିବା ପ୍ରୟାସ ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଡକ୍କର ଟେଡ୍ରସ୍ ଅଧାନମ ଘେବ୍ରିସସ୍ ଏହା କହିଛନ୍ତି ପଡୋଶୀ ଦେଶଇରାନରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାବେଳେ ଇସ୍ଲାମର ପବିତ୍ର ସ୍ଥୁଳକୁ ଯାଉଥିବା ଯାତ୍ରୀମାନଙ୍କ ଉପରେ ସାଉଦିଆରବ ପକ୍ଷରୁ କଟକଶା ଜାରି କରାଯାଇଛି ଅନ୍ୟପକ୍ଷରେ ଜାପାନ ଏବଂ ଇରାକରେ ସରକାରଙ୍କ ପକ୍ଷର ସମସ୍ତ ସ୍କୁଲ୍ଗୁଡ଼ିକୁ ବନ୍ଦ କରିଦିଆଯାଇଛି

ଦକ୍ଷିଣ କୋରିଆ ଓ ଇଟାଲୀରେ ଏହି ଭୂତାଶୁକୁ ବ୍ୟାପିବାକୁ ନ ଦେବା ପାଇଁ ପ୍ରୟାସ ଜାରି ରହିଛି

ଚୀନ ବାହାରେ ଏହି ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି ବିଶ୍ୱ ଆର୍ଥକ ବଜାର ତଥା ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏହାର ପ୍ରଭାବ ପଡିବାର ଭୟ ସୃଷ୍ଟି ହୋଇଛି କାରଣ ବିଭିନ୍ନ କ୍ରୀଡ଼ା ସମେତ ଉସବଗୁଡ଼ିକୁ ବାତିଲ କରିଦିଆଯାଉଛି ପର୍ଯ୍ୟଟକଙ୍କ ଗମନାଗମନ ମଧ୍ୟ ହ୍ରାସ ପାଇବାରେ ଲାଗିଛି ପର୍ଯ୍ୟଟନ କ୍ଷେତ୍ରରେ ଏହାର ପ୍ରଭାବ ପଡିବା ସହିତ ୟୁରୋପୀୟ ସଂଘ କହିଛି ଯେ ଆର୍ଥକ କାର୍ଯ୍ୟକଳାପକୁ ମଧ୍ୟ ଏହା ପ୍ରଭାବିତ କରିବ